ଡୋମେଷ୍ଟିକ୍ ଫ୍ଲାଇଟ୍ ଅପରେସନ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଦେଶୀୟ ବିମାନ ଚଳାଚଳ ପାଇଁ ମନ୍ତ୍ରଣାଳୟ ସମସ୍ତ ପ୍ରସ୍ତୁତି ସମ୍ପର୍ଣ୍ଣ କରିଛି ଓ ଏ ସଂକାନ୍ତରେ ନିଷ୍କଭି ନିଆଯିବା ମାତେ ଦେଶ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରାଯିବ ଏକ ବେସରକାରୀ ଟିଭି ଚ୍ୟାନେଲ୍କୁ ସାକ୍ଷାତକାର ଦେଇ ଶ୍ରୀ ପୁରୀ କହିଛନ୍ତି ମନ୍ତ୍ରଶାଳୟ ବିମାନ ଯାତ୍ରୀଙ୍କ ପାଇଁ ନିୟମରେ ବାଧ୍ୟ ହୋଇ ପରିବର୍ତ୍ତନ କରିବ ତାହା ମଧ୍ୟରେ ଶାରୀରିକ ଦୂରତା ବଜାୟ ରଖିବା ଏକ ପ୍ରଧାନ ନିୟମ ଭାବେ ସ୍ଥାନ ପାଇବ ସେ କହିଛନ୍ତି ବିମାନ ଚଳାଚଳ ସମ୍ପନ୍ଧୀୟ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର ଗୁଡ଼ିକରେ ପରିବର୍ତ୍ତନ କରାଯିବ ମନ୍ତ୍ରୀ କହିଛନ୍ତି ବିମାନ ବନ୍ଦରଗୁଡ଼ିକ ଖୋଲିବା ପରେ ଯାତ୍ରୀମାନଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବା ପାଇଁ ଅନ୍ତମତି ଦିଆଯିବ ନାହିଁ ଯାତ୍ରୀମାନଙ୍କୁ ବହୁ ସମୟ ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚିବା ପାଇଁ କୁହାଯିବ

ଏହି କାର୍ଯ୍ୟକ୍ରମରେ ନ୍ତଆଦିଲ୍ଲୀ ଏମସ୍ର ସ୍ନାୟୁ ବିଭାଗ ମୁଖ୍ୟ ଡକ୍ର ଏମ୍ଭି ପଦ୍କା କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗ କରିବା ପାଇଁ ଲୋକମାନଙ୍କୁ ଘର ମଧ୍ୟରେ ଆବଦ୍ଧ ହୋଇ ରହିବାକୁ ପଡ଼ିବ ଦିଲ୍ଲୀ ଏମସ୍ର ମେଡିସିନ୍ ବିଭାଗ ଆସୋସିଏଟ୍ ପ୍ରଫେସର ଡକ୍କର ନିରଜ ନିଶ୍ଚଲ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା କଟକଶା ଅତ୍ୟନ୍ତ ଜରୁରି ବୋଲି କହିଛନ୍ତି ଏ ସମ୍ଭନ୍ଧୀୟ ସମସ୍ତ ନିୟମାବଳୀଗୁଡ଼ିକର ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ଫ୍ୟାକ୍ଟ ଚେକ୍ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଖବରରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ଆମେ ଅହରହ ଉଦ୍ୟମ ଚଳାଇଛୁ କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତ ପ୍ରତ୍ୟେକ ବ୍ୟକ୍ତି ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ତିନି ଲକ୍ଷ ଟଙ୍କା ଲେଖାଏଁ ଦେଉଥିବାର ଭିଡ଼ିଓ ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି ଏହି ଖବରକୁ ସରକାର ସମ୍ପର୍ଣ୍ଣ ମିଥ୍ୟା ଓ ଭିଭିହୀନ ବୋଲି ଦର୍ଶାଇଛନ୍ତି ଏକ ସ୍ୱଷ୍ଟିକରଣ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଏଭଳି କୌଣସି ଯୋଜନା ଆରମ୍ଭ କରାଯାଇ ନାହିଁ

ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତକାରରେ ସିଏସ୍ଆଇଆର୍ ମହାନିର୍ଦ୍ଦେଶକ ଶେଖର ମାଣ୍ଡେ କହିଛନ୍ତି ସପ୍ତାହେ ଭିତରେ ଏହି ଔଷଧର ପରୀକ୍ଷା ଆରମ୍ଭ କରାଯିବ ସେ କହିଛନ୍ତି ସିଏସ୍ଆଇଆର୍ ବିଭିନ୍ନ ଔଷଧ କମ୍ପାନୀଗୁଡ଼ିକ ସହ ମିଶି କୋଭିଡ୍ ନାଇଷ୍ଟିନ୍ର ଚିକିତ୍ସା ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଦେଇଛି

ଏହି ସମ୍ପତ୍ତି ଅଚଳ ପାଇଁ ଆସୋସିଏଟେଡ୍ ଜର୍ନାଲ୍ସ୍ ଲିମିଟେଡ୍ ଓ ଏହାର ଚେୟାର ମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୋତିଲାଲ ବୋରାଙ୍କୁ ନୋଟିସ୍ ଜାରି କରାଯାଇଥିଲା

ନୂଆ ନୀତି ଅନୁସାରେ ସାମାନ୍ୟ ଲକ୍ଷଣ ଥିବା ଓ ସାମାନ୍ୟ ରୋଗଗ୍ରସ୍ତ ବ୍ୟକ୍ତିମାନଙ୍କୁ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା ବିନା ଛଡ଼ାଯାଇ ପାରିବ ସାମାନ୍ୟ ଲକ୍ଷଣ ଥିବା କିମ୍ବା କୋଭିଡ୍ ନାଇଷ୍ଟିନ୍ର ପ୍ରାକ୍ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍ କେୟାର କେନ୍ଦ୍ରଗୁଡ଼ିକରେ ଭର୍ତ୍ତି କରାଯିବ ଓ ସେମାନଙ୍କର ଶରୀରର ତାପମାତ୍ରା ଓ ପଲ୍ସ ଅକ୍ଟିମେଟ୍ରିର ନିୟମିତ ଯାଞ୍ଚ କରାଯିବ ଦଶଦିନ ପରେ ଯଦି ସେମାନଙ୍କ ଶରୀରରେ କ୍ୱର ଆସିନଥିବ ତା'ହେଲେ ସେମାନଙ୍କୁ ଛଡ଼ାଯିବ ଛଡ଼ାଯିବା ପୂର୍ବରୁ କୌଣସି ପରୀକ୍ଷା କରାଯିବ ନାହିଁ

ସଂଶୋଧିତ ନୀତି ଅନୁସାରେ ଅଳ୍ପ ଲକ୍ଷଣ ଥିବା ବ୍ୟକ୍ତିମାନଙ୍କର ଶାରୀରିକ ତାପମାତ୍ରା ଓ ଅମ୍ଳକାନ ଗ୍ରହଣ କରିବା ଅବସ୍ଥାର ଯାଞ୍ଚ କରାଯିବ

ତେବେ ଏହା ପୂର୍ବରୁ ସେମାନଙ୍କର ଜ୍ୱର କିମ୍ବା ଶ୍ୱାସପ୍ରଶ୍ୱାସରେ ଅସୁବିଧା ନହେଉଥିବାକୁ ସୁନିଶ୍ଚିତ କରାଯିବ ଯେଉଁ ଲୋକମାନଙ୍କର ତିନିଦିନ ମଧ୍ୟରେ ଜ୍ୱର କମୁନଥିବ ଓ ଅକ୍ନିଜେନ୍ ଦିଆଯାଉଥିବ ସେମାନଙ୍କ ଶରୀରରେ ଉନ୍ନତି ପରିଲକ୍ଷିତ ହେବା ପରେ ଯାଇ ସେମାନଙ୍କୁ ଛଡ଼ାଯିବ

ଏକ ଟ୍ସିଟ୍ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ସମଗ୍ର ଦେଶ ବର୍ତ୍ତମାନ କରୋନା ଭଳି ଏକ ବିଶ୍ୱବ୍ୟାପି ସଂକ୍ରମଣର ସମ୍ମୁଖୀନ ହୋଇଛି ଓ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ସେ ଏଭଳି ଗୁଜବଗୁଡ଼ିକ ପ୍ରତି ଧ୍ୟାନ ଦେବାକୁ ଚାହାନ୍ତି ନାହିଁ ସେ କହିଛନ୍ତି ଯେହେତୁ ପାର୍ଟି କର୍ମୀ ଓ ତାଙ୍କର ହିତାକାଂକ୍ଷିମାନେ ଏ ବିଷୟକୁ ନେଇ ଉଦ୍ବେଗ ପ୍ରକାଶ କରିବା ଆରମ୍ଭ କରିଛନ୍ତି ସେ ଦୃଷ୍ଟିରୁ ଏହା ଏକ ଗୁଜବ ବୋଲି ସେ ସେମାନଙ୍କୁ ଜଣାଇଛନ୍ତି ଶ୍ରୀ ଶାହା କହିଛନ୍ତି ସେ ସମ୍ପର୍ଣ୍ଣ ସୁସ୍ଥ ଅଛନ୍ତି ଓ କୌଶସି ରୋଗରେ ପୀଡ଼ିତ ନାହାନ୍ତି ପାର୍ଟି କର୍ମୀ ଓ ତାଙ୍କର ହିତାକାଂକ୍ଷିମାନେ ତାଙ୍କର ସ୍ୱାସ୍ଥ୍ୟକୁ ନେଇ ଉଦ୍ବେଗ ପ୍ରକାଶ କରିଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଏଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ପ୍ରତି ତାଙ୍କ ମନରେ କୌଣସି ଅସ୍ୟୟାଭାବ ନାହିଁ ବୋଲି ସେ କହିଛନ୍ତି ବିଜେପି ସଭାପତି କେପି ନଡ୍ଡା ଏଭଳି ବିଭ୍ରାନ୍ତିକର ତଥ୍ୟ ପ୍ରଚାରର ଘୋର ନିନ୍ଦା କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି ଗୁଜବ ପ୍ରଚାର କରିବା କେବଳ ସେହି ଲୋକମାନଙ୍କର କୁହିତ ମାନସିକତାର ପରିଚୟ ପ୍ରଦାନ କରୁଛି ଭଗବାନ ସେମାନଙ୍କୁ ସଦବୁଦ୍ଧି ଦେବାକୁ ସେ ପ୍ରାର୍ଥନା କରୁଛନ୍ତି ବୋଲି ସେ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଚାରିତ ଗୁଜବ ପାଇଁ ଦାୟି ବ୍ୟକ୍ତିମାନଙ୍କର ନିନ୍ଦା କରିଚ୍ଛନ୍ତି ନକ୍ବୀ ମାଇନୋରିଟି କମ୍ମନିଟିଜ୍ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକ୍ବୀ କହିଛନ୍ତି କୋଭିଡ୍ ନାଇଣ୍ଟିନ୍ର ମୁକାବିଲାରେ ଦେଶର ଅନ୍ୟାନ୍ୟ ଲୋକମାନଙ୍କ ଭଳି ସଂଖ୍ୟାଲଘୁ ସମ୍ପ୍ରଦ୍ରାୟର ଲୋକମାନଙ୍କର ମଧ୍ୟ ସମାନ ଅବଦାନ ରହିଛି ଶ୍ରୀ ନକ୍ବୀ କହିଛନ୍ତି ଏହି ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶର ସବୁ ବର୍ଗର ଲୋକମାନେ ଐକ୍ୟବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି

ବନ୍ଦେ ଭାରତ ମିଶନର ଆଜି ତୃତୀୟ ଦିନରେ ଏହି ବିମାନ ସେହି ଯାତ୍ରୀମାନଙ୍କୁ ଧରି ଆସିଛି

ଆଜି ମଧ୍ୟରାତ୍ର ପରେ ଆଉ ତିନୋଟି ବିମାନ ମଧ୍ୟ ଭାରତରେ ଆସି ଅବତରଣ କରିବ ବିଦେଶରୁ ଆସିଥିବା ସମସ୍ତ ଲୋକମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବ ଓ ନିୟମାବଳୀ ଅନୁସାରେ ସେମାନଙ୍କୁ ପୃଥକୀକରଣ କେନ୍ଦ୍ରଗୁଡ଼ିକରେ ରଖାଯିବ ଆମ ଦୁବାଇ ସମ୍ଭାଦଦାତା ଜଣାଇଛନ୍ତି ବନ୍ଦେ ଭାରତ ମିଶନ ବିଦେଶରେ ଅଟକି ରହିଥିବା ଭାରତୀୟମାନଙ୍କ ମନରେ ଆଶାର କୀରଣ ସଞ୍ଚାର କରିଛି

ସେହି ଦେଶଗୁଡ଼ିକରେ ଥିବା ଭାରତୀୟ ଦୂତାବାସାଗୁଡ଼ିକ ପକ୍ଷରୁ ଅସୁବିଧାରେ ଥିବା ଲୋକ ବରିଷ୍ଣ ନାଗରିକ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ବ୍ୟକ୍ତି ଗର୍ଭବତୀ ମହିଳା ଓ ଅସୁବିଧାରେ ଥିବା ଅନ୍ୟ ଲୋକମାନଙ୍କୁ ଅଗ୍ରାଧିକାର ଭିଭିରେ ଦେଶକୁ ପଠାଇବାକୁ ଉଦ୍ୟମ କରାଯାଉଛି